ଭାରତ ଆମେରିକା ଭାଗିଦାରୀ ସଂପର୍କ ଫୋରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିକାଶର ଦୃଷ୍ଟିକୋଣ ମାନବକୈନ୍ଦ୍ରିକ ହେବା ଆବଶ୍ୟକ

ସେ କହିଛନ୍ତି 'ଆତ୍ମନିର୍ଭର ଭାରତ' ଦେଶକୁ ବିଶ୍ୱବଜ୍ଞାରରେ ଏକ ପରୋକ୍ଷ ବଜାରରୁ ସକ୍ରିୟ ଉତ୍ପାଦ ପ୍ରସ୍ତୁତକାରୀ ସ୍ଥାନରେ ପରିଣତ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଏକ ସତେଜ ମନୋଭାବ ଆବଶ୍ୟକ କରୁଛି ଯେଉଁଠାରେ ବିକାଶର ଦୃଷ୍ଟିକୋଣ ମାନବକୈନ୍ଦ୍ରିକ ହେବା ଆବଶ୍ୟକ ସେ କହିଛନ୍ତି ଏହି ମହାମାରୀ ବିଶ୍ୱବାସୀଙ୍କୁ ଏହି ଶିକ୍ଷା ଦେଲା ଯେ ବିଶ୍ୱ ଯୋଗାଣ ଶୃଙ୍ଖଳା କେବଳ ମୂଲ୍ୟ ଆଧାରିତ ହେବା ଉଚିତ୍ ନୁହେଁ ବରଂ ଏହା ବିଶ୍ୱାସ ଆଧାରିତ ହେବା ଉଚିତ୍ ସେ ଆହୁରି କହିଛନ୍ତି ଭୌଗୋଳିକ ସ୍ଥିତି ଅନୁସାରେ ଜିନିଷର ଉପଲହ୍ଧତା ସହ କମ୍ପାନୀମାନେ ବର୍ତ୍ତମାନ ବିଶ୍ୱସନୀୟତା ଓ ନୀତିଗତ ସ୍ଥିରତା ଉପରେ ମଧ୍ୟ ଦୃଷ୍ଟି ଦେଇଛନ୍ତି ସେ ଜୋର୍ ଦେଇ କହିଛନ୍ତି ଭାରତ ହେଉଛି ସେହି ସ୍ଥାନ ଯେଉଁଠାରେ ଏହିସବୁ ଗୁଣ ରହିଛି ଶ୍ରୀ ମୋଦୀ କହିଛନ୍ତି ଭାରତ ବିବିଧ ସୁଯୋଗ ପ୍ରଦାନ କରିଥାଏ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରରେ ଏହି ସୁଯୋଗ ରହିଛି ଏଥିରେ ମୁଖ୍ୟ ଆର୍ଥିକ କ୍ଷେତ୍ର ସହ ସାମାଜିକ କ୍ଷେତ୍ର ମଧ୍ୟ ସମ୍ପୃକ୍ତ ନିକଟରେ କୋଇଲା ଖଣି ରେଳବାଇ ପ୍ରତିରକ୍ଷା ଏବଂ ଅନ୍ତରୀକ୍ଷ ଓ ପରମାଣୁ ଶକ୍ତି କ୍ଷେତ୍ରଗୁଡ଼ିକୁ ମଧ୍ୟ ଉନ୍ମକ୍ତ କରିଦିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସଂସ୍କାର ବ୍ୟବସ୍ଥା ଜାରି ରହିଛି ଯାହାକି ବ୍ୟବସାୟକୁ ସୁଗମ କରିବା ସହ ପ୍ରଶାସନିକ ହସ୍ତକ୍ଷେପକୁ ହ୍ରାସ କରିପାରିଛି ନବୀକରଣୀୟ ଶକ୍ତି ଭିତ୍ତିଭୂମିକୁ ବିସ୍ତୂତ କରାଯିବା ସହ ରେଳ ସଡ଼କ ଓ ବିମାନ ସଂଯୋଗ ମଧ୍ୟ ବୃଦ୍ଧି କରାଯାଇଛି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ ସହାୟତା ପ୍ରଦାନ ବ୍ୟବସ୍ଥା ଏହା ମାଧ୍ୟମରେ ଗରିବମାନଙ୍କୁ ସହାୟତା ପ୍ରଦାନ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତରେ ପ୍ରଥମ କରି ମାସ୍କ୍ ଓ ମୁହଁ ଘୋଡ଼ାଇବା ବ୍ୟବସ୍ଥା ଆରମ୍ଭ କରାଗଲା ସେହିପରି ସାମାଜିକ ଦୂରତା ସମ୍ପର୍କରେ ପ୍ରଥମେ ଜନସଚେତନତା ସୃଷ୍ଟି କରିବା ଦେଶ ମଧ୍ୟରେ ଭାରତ ହେଉଛି ଅନ୍ୟତମ ଇଏସି ମିଟିଂ ପଞ୍ଚଦଶ ଅର୍ଥ କମିଶନ୍ ର ଅର୍ଥନୈତିକ ଉପଦେଷ୍ଟା ପରିଷଦ ବୈଠକ ଆକି ଅନୁଷ୍ଠିତ ହେବ

ଆମ ସମ୍ଭାଦଦାତା ଜଣାଇଛନ୍ତି ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟମାନେ ବୈଠକରେ ଅଂଶଗ୍ରହଣ କରିବେ ଏଫ୍ଏମ୍ ରିଭ୍ୟ ମିଟିଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟବସାୟିକ ବ୍ୟାଙ୍କ୍ ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥକ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି କୋବିଡ୍ ନାଇଷ୍ଟିନ୍ ସଙ୍କଟ ଯୋଗୁଁ ରଣ ସମାଧାନ ପଦ୍ଧତିର କାର୍ଯ୍ୟକାରିତା ଲାଗି ସେମାନଙ୍କର ପ୍ରସ୍ତୁତିର ଏଥିରେ ସମୀକ୍ଷା କରାଯାଇଛି ବୈଠକ ସମୟରେ ଶ୍ରୀମତୀ ସୀତାରମଣ କହିଛନ୍ତି ଋଣ ପରିଶୋଧ ପାଇଁ ରିହାତି ସମୟର ପରିସମାପ୍ତି ଘଟିବା ପରେ ଋଣ ଗ୍ରହିତାମାନଙ୍କ ଉପରେ ଚାପ ପକା ନଯାଇ ସେମାନଙ୍କୁ ସହାୟତା କରାଯିବା ଆବଶ୍ୟକ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଉପୁକ୍ତିଥିବା ସଙ୍କଟ ବ୍ୟାଙ୍କ୍ ଓ ଆର୍ଥିକ କମ୍ପାନୀଗୁଡ଼ିକର ଋଣ ପ୍ରଦାନ କ୍ଷମତାକୁ ପ୍ରଭାବିତ କରିବା ଉଚିତ ନୁହେଁ

ବ୍ୟାଙ୍କ୍ ଓ ଆର୍ଥକ କମ୍ପାନୀମାନେ ସେମାନଙ୍କର ସମାଧାନ ନୀତି ପ୍ରସ୍ତୁତ କରିସାରିଛନ୍ତି ଓ ରିଜର୍ଭ ବ୍ୟାଙ୍କ୍ଦ୍ୱାରା ଧାର୍ଯ୍ୟ ସମୟ ସୀମାର ସେମାନେ ପାଳନ କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ପିଏମ୍ ଆଇପିଏସ୍ ପ୍ରୋବେସନର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜାତୀୟ ପୁଲିସ୍ ଏକାଡେମୀର ଦୀକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଆଇପିଏସ୍ ଶିକ୍ଷାନବିସମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ

ମାତ୍ର କମ୍ପାନୀଗୁଡ଼ିକ ସରକାରୀ ନିୟାମକ ପାଳନ ସହ କାର୍ଯ୍ୟ କରିବା ଉଚିତ୍ ମୋବାଇଲ୍ ଆପ୍ଗୁଡ଼ିକର ନିଷେଧ ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଭାରତର ବିଚାର ସବୁଠାରୁ ଉନ୍କକ୍ତ ଏଫ୍ଡିଆଇ ବ୍ୟବସ୍ଥା ରହିଛି ଏବଂ ଏଥିରେ ମଧ୍ୟ ଇଷ୍ଟରନେଟ୍ କମ୍ପାନୀ ସମେତ ଡିଜିଟାଲ୍ ଟେକ୍ସୋଲୋଜି କମ୍ପାନୀଗୁଡ଼ିକ ଅନ୍ତର୍ଭୁକ୍ତ ସେ କହିଛନ୍ତି ଡିଜିଟାଲ୍ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଭାରତରେ କାର୍ଯ୍ୟ କରିବା ସମୟରେ ସଂପୃକ୍ତ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ କାରୀ କରାଯାଇଥିବା ନିୟମକାନୁନ ମାନି କାର୍ଯ୍ୟ କରିବା ଉଚିତ୍ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଚଳିତ ମାସରେ ମସ୍କୋରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ବୈଦେଶିକ ମନ୍ତ୍ରୀୟ ବୈଠକରେ ଯୋଗଦେବେ

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯିବାରୁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ କୋବିଡ୍ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ରୋଗୀମାନଙ୍କର ଆଗୁଆ ଚିହ୍ନଟ କରାଯାଇ ଚିକିହା କରାଯିବାରୁ ମୃତ୍ୟୁହାର ହ୍ରାସ ପାଇଛି ଶୋକବାର୍ତ୍ତା ପୁସ୍ତିକା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବେଙ୍କିଠାରେ ଥିବା ଭାରତୀୟ ଦୂତାବାସ ଚୀନ୍ ସରକାର ତଥା ଚୀନ୍ରେ ଥିବା ଭାରତୀୟ ସମୁଦାୟଙ୍କ ପାଇଁ ଏକ ଶୋକବାର୍ତ୍ତା ସମ୍ପର୍କୀତ ପୁସ୍ତିକା ଆରମ୍ଭ କରିଛି ଭାରତ ପାଇଁ ଚୀନ୍ର ପୂର୍ବତନ ରାଷ୍ଟ୍ରଦୂତ ତଥା ବର୍ତ୍ତମାନର ଚୀନ୍ ଉପବୈଦେଶିକ ମନ୍ତ୍ରୀ ଲୁଓ ଝାଓହୁଇ ଭାରତୀୟ ଦୂତାବାସକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଚଳୀ ଜଣାଇଛନ୍ତି ପୂର୍ବରୁ ଚୀନ୍ ଶ୍ରୀ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଥିଲା ଚୀନ୍ରେ ଥିବା ରୁଷ ରାଷ୍ଟ୍ରଦୂତ ବାଙ୍ଗଲାଦେଶ ରାଷ୍ଟ୍ରଦୂତ ଏବଂ ମାଳଦୀପ୍ ରାଷ୍ଟ୍ରଦୂତ ପ୍ରମୁଖ ଭାରତୀୟ ଦୂତାବାସକୁ ଯାଇ ଶ୍ରୀ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି

ଏହି ଶୋକବାର୍ତ୍ତା ସମ୍ଭଳିତ ପୁସ୍ତିକା ପରିଦର୍ଶକଙ୍କ ପାଇଁ ଆଜି ମଧ୍ୟ ଖୋଲା ରହିବ ଏନ୍ଏଚ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶରେ ରାଜପଥ ନିର୍ମାଣ ଲକ୍ଷ୍ୟକୁ ଅତିକ୍ରମ କରିଛି

ମନ୍ତ୍ରଶାଳୟ କହିଛି ସମଗ୍ର ଦେଶରେ ଏହି ସମୟ ମଧ୍ୟରେ ପ୍ରାୟ ତିନିହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି